ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକା ନେବାପାଇଁ ନିବେଦନ କରିଛନ୍ତି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆଗେଇ ଚାଲିଛି

ସେ କହିଛନ୍ତି ଏସବୁ ଭିତରେ ମଧ୍ୟ ସମସ୍ତେ କରୋନା ବିରୋଧୀ ମନ୍ତ 'ଦବାଇ ଭି କଡ଼ାଇ ଭି'କୁ ମନେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗତବର୍ଷ ମାର୍ଚ୍ଚ ମାସରେ ଦେଶ ପ୍ରଥମ ଥରପାଇଁ ଜନତା କର୍ଫ୍ୟୁ ଶବ୍ଦ ଶୁଶିବାକୁ ପାଇଥିଲା ଏହା ଅନୁଶାସନର ଏକ ଅଦୂଶ୍ୟ ଉଦାହରଣ ଥିଲା ଯାହାକୁ ନେଇ ଆଗାମୀ ପିଢ଼ି ନିର୍ଣିତ ଭାବେ ଗର୍ବ ଅନୁଭବ କରିବ ଲୋକମାନେ ଥାଳି ବଜାଇ କରତାଳି ଦେଇ ଓ ଦୀପ ଜଳାଇ କରୋନା ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ଏହା ସେହି ଯୋଦ୍ଧାମାନଙ୍କ ମନୋବଳକୁ ବହୁଗୁଶିତ କରିଥିଲା ଏହି କରୋନା ଯୋଦ୍ଧାମାନେ ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ନିରନ୍ତର ଓ ନିଃସ୍ୱାର୍ଥପର ଭାବେ କାମ କରିଥିଲେ

'ଅମୃତ ମହୋତ୍ସବ' ସମୟରେ ଦେଶକୁ ସଂଯୋଗ କରିବାପାଇଁ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନର ସ୍ୱାଧୀନତା ସଂଗ୍ରାମୀ ଏବଂ ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ସମ୍ପର୍କରେ ଜଣାଇବାପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତାର 'ଅମୃତ ମହୋହବ' ଏହା ଦର୍ଶାଉଛି ଯେ ଆମେ ନୂତନ ସଙ୍କ୍ସ ନେଇଥାଉ ଓ ସେଗୁଡ଼ିକୁ ହୃଦୟଙ୍ଗମ କରିଥାଉ ସମାଜର କଲ୍ୟାଣ ପାଇଁ ଦେଶର ମଙ୍ଗଳ ଓ ଉଜ୍ୱଳ ଭବିଷ୍ରତ ପାଇଁ ଏହି ସଙ୍କଳ୍ପ କାର୍ଯ୍ୟକାରୀ କରିଥାଉ ଏହି ସଙ୍କଳ୍ପ ଦେଶର ନାଗରିକମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟରେ ପାଳିତ ହୋଇଥାଏ ପ୍ରଧାନମନ୍ତ୍ରୀ କହିଛନ୍ତି ମାର୍ଚ୍ଚ ମାସରେ ପାଳିତ ହେଉଥିବା ଅନ୍ତର୍ଜାତୀୟ ମହିଳା ଦିବସର ଏକ ବିଶେଷ ଗୁରୁତ୍ୱ ରହିଛି ଏହି ଦିବସ ଏପରି ଏକ ସମୟରେ ପାଳିତ ହୋଇଥିଲା ଯେଉଁ ସମୟରେ ମହିଳା ଖେଳାଳିମାନେ ସେମାନଙ୍କ ନାମରେ ରେକର୍ଡ଼ ସ୍ଥାପନ କରିଥିଲେ ଓ ପଦକ ଜିତିଥିଲେ

ମିତାଲି ତାଙ୍କ ଦୁଇ ଦଶନ୍ଧିର କ୍ୟାରିୟର୍ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇପାରିଛନ୍ତି ତାଙ୍କ ସଫଳତାର କାହାଣୀ କେବଳ ମହିଳା କ୍ରିକେଟ୍ ଖେଳାଳି ନୁହେଁ ପୁରୁଷ କ୍ରିକେଟ୍ ଖେଳାଳିଙ୍କ ପାଇଁ ମଧ୍ୟ ଏକ ପ୍ରେରଣାର ଉହ ଜୀବନର ସମସ୍ତ କ୍ଷେତ୍ରରେ ନୃତନତା ଓ ଆଧୁନିକତା ଆଶିବାପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଭାରତୀୟ କୃଷି କ୍ଷେତ୍ରରେ ଆଧୁନିକୀକରଣ ଅଣାଯିବା ବର୍ତ୍ତମାନ ସମୟର ଆହ୍ୱାନ ସେ କହିଛନ୍ତି ପାରମ୍ପରିକ କୃଷି ସହିତ ନୂତନ ବିକ୍ସବ ନୂତନ ଉଦ୍ଭାବନ ଅପଣେଇବା ସହ କୃଷକମାନଙ୍କର ଆୟ ବୃଦ୍ଧି କରିବାପାଇଁ କୃଷିକ୍ଷେତ୍ରରେ ନିଯୁକ୍ତିପାଇଁ ନୃତନ ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ ସେ କହିଛନ୍ତି ଶ୍ୱେତ ବିପ୍ଳବ ସମୟରେ ଦେଶ ଏହା ଅନୁଭବ କରିଥିଲା ଏବଂ ବର୍ତ୍ତମାନ ମହୁମାଛି ଚାଷ ଏକ ସମାନ ବିକ୍ସ ଭାବେ ଉଭା ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ମହୁମାଛି ଚାଷଦ୍ୱାରା ଦେଶରେ ମଧୁ ବିପ୍ଳବ ଆରମ୍ଭ ହୋଇପାରିଛି ପଣ୍ଟିମବଙ୍ଗର ଦାର୍କଲିଂ ସ୍ଥିତ ଗୁର୍ଦୁଙ୍ଗ୍ ଗାଁର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ତୀକ୍ଷ୍ଣ ପାର୍ବତ୍ୟାଞ୍ଚଳ ମଧ୍ୟରେ ଥିବା ଏହି ଗାଁ ଭୌଗୋଳିକ ଅସୁବିଧା ସତ୍ତ୍ୱେ ମହ୍ରମାଛି ଚାଷ କରି ବର୍ତ୍ତମାନ ଦେଶରେ ସୁନାମ ଅର୍ଜନ କରିଚାଲିଛି ଦେଶରେ ସୁନ୍ଦରବନ ଅଞ୍ଚଳର ଜୈବିକ ମହୁର ବେଶ୍ ଚାହିଦା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଘରଚଟିଆ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବାରାଣାସୀର ଇନ୍ଦ୍ରପାଲ୍ ସିଂ ବାତ୍ରା ନିଜ ଘରେ ବହୁ ଘରଚଟିଆଙ୍କ ପାଇଁ ବସା ତିଆରି କରି ମାନବିକତାର ପରିଚୟ ଦେଇଛନ୍ତି ବର୍ତ୍ତମାନ ବାରାଣସୀରେ ବହୁ ଘର ଏହି ଅଭିଯାନରେ ସାମିଲ୍ ହୋଇଛି

ସେହିପରି ତାମିଲ୍ନାଡୁର ଜଣେ ବସ୍ କଣ୍ଣକୂର ମାରିମୁଥୁ ଯୋଗନାଥନ୍ଙ୍କ ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି ବସ୍ ଟିକେଟ୍ ଦେବା ସମୟରେ ମାରିମୁଥୁ ପ୍ରତ୍ୟେକ ଯାତ୍ରୀଙ୍କୁ ମାଗଣାରେ ଗୋଟିଏ ଗୋଟିଏ ଚାରା ଦେଇଥା'ନ୍ତି ଏହାଦ୍ୱାରା ସେ ଦେଶରେ ଅସଂଖ୍ୟ ଗଛ ଲଗାଇବାରେ ସମର୍ଥ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୌଣସି ନୃତନ ଆରମ୍ଭ ସବୁବେଳେ ସ୍ୱତନ୍ତ ନୃତନ ଆରମ୍ଭର ଅର୍ଥ ନୃତନ ସମ୍ଭାବନା ନୃତନ ପ୍ରୟାସ ଶ୍ରୀ ମୋଦି କହିଛନ୍ତି ନୂତନ ପ୍ରୟାସର ଅର୍ଥ ହେଉଛି ନୂତନ ଶକ୍ତି ତେଣୁ ବିଭିନ୍ନ ରାଜ୍ୟରେ ନୃତନ ଆରମ୍ଭକୁ ଉତ୍ସବ ଭାବେ ପାଳନ କରାଯାଇଥାଏ ହୋଲି ଉଗାଡ଼ି ତାମିଲ୍ ପୁଥାଣ୍ଡୁ ଗୁଡ଼ିପଡ଼ିଓ୍ୱା ବିହୁ ନବରେହ୍ ପୋଇଲା ବୋଇଶାଖ୍ ବୈଶାଖୀ ବିଶୁ ନବରାତ୍ରୀ ରାମନବମୀ ଇଷ୍ଟର୍ ଓ ଆମ୍ବେଦ୍କର ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି

ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତୀ ସର୍ବାନନ୍ଦ ସୋନ୍ୱାଲ୍ ରାଜ୍ୟ କଂଗ୍ରେସ ସଭାପତି ରିପୁନ୍ ବୋରା ଓ ଆସାମ ଗଣପରିଷଦ ସଭାପତି ଅତୁଲ୍ ବୋରା ରହିଛନ୍ତି ସେହିପରି ପଶ୍ଚିମବଙ୍ଗରେ କାଁ ଭାଁ ଗଶ୍ଚଗୋଳ ସତ୍ତ୍ୱେ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି

ଇତିମଧ୍ୟରେ ବିଭିନ୍ନ ରାଜ୍ୟ ସରକାର କୋଭିଡ୍ ନିୟମାବଳୀ ପାଳନକୁ କଡ଼ାକଡ଼ି କରୁଛନ୍ତି

କ୍ରିକେଟ୍ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୂତୀୟ ତଥା ଅଞ୍ଚିମ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଅମନ୍ତ୍ରଣ କରିଛି

ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଜୟଯୁକ୍ତ ହୋଇଥିଲା